ଉଭୟ ରାଜ୍ୟରେ ଆସନ୍ତାକାଲି ଗୋଟିଏ ପର୍ଯ୍ୟାୟରେ ହେଉଥିବା ଭୋଟ୍ ଗ୍ରହଣ ପାଇଁ ରାଜନୈତିକ ଦଳଗୁଡ଼ିକ ଘରକୁ ଘର ବୁଲି ସେମାନଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ ମତଦାତାମାନଙ୍କୁ ପ୍ରବର୍ତ୍ତାଉଚ୍ଚନ୍ତି ବିଜେପି କଂଗ୍ରେସ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳର ତାରକା ପ୍ରଚାରକମାନେ ଗତ କିଛିଦିନ ଧରି ସଭା ଓ ରୋଡ୍ ଶୋ' ମାଧ୍ୟମରେ ସେମାନଙ୍କ ଦଳ ଆଡ଼କୁ ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ

ମୁଖ୍ୟନିର୍ବାଚନ ଅଧିକାରୀ ଭିଏଲ୍ କାନ୍ତାରାଓ ଆକାଶବାଣୀକୁ କହିଛନ୍ତି ନିର୍ବାଚନ କର୍ତ୍ତୃପକ୍ଷ ମୁକ୍ତ ଅବାଧ ନିର୍ବାଚନ ପାଇଁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି

କଂଗ୍ରେସ ବିଜେପି ମିଜୋ ନ୍ୟାସନାଲ୍ ଫ୍ରଶ୍କ୍ ଏବଂ ନୂଆ ରାଜନୈତିକ ଦଳ କୋରାମ୍ ପିପୁଲ୍ସ ମୁଭ୍ମେଷ୍ଟ୍ ଜେଡ୍ପିଏମ୍ ଆଦି ପ୍ରମୁଖ ଦଳ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀ ଆଶିଷ କୁନ୍ଦ୍ରା ସମସ୍ତ ପ୍ରସ୍ତୁତି ଉପରେ ସନ୍ତୋଷ ପ୍ରକଟ କରିବା ସହ ମୁକ୍ତ ଅବାଧ ନିର୍ବାଚନ ପାଇଁ ଆଶାବାଦୀ ଅଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତେଲେଙ୍ଗାନାର ନିକ୍କାମାବାଦ ଓ ମହାବୃବ୍ନଗରଠାରେ ଦୂଇଟି ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ

ଆଜି ରାଜସ୍ଥାନର ଜୟପୁରରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଜାଲୋର ସିରୋହି ପାଲି ଉଦୟପୁରଠାରେ ଆୟୋକିତ ର୍ୟାଲିରେ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀଙ୍କ ସମେତ ବିଭିନ୍ନ ଦଳର ପ୍ରମୁଖ ନେତା ଗତକାଲି ବିଭିନ୍ନ ସ୍ଥାନରେ ପ୍ରଚାର ଅଭିଯାନରେ ସାମିଲ ହୋଇଥିଲେ

ଭୋଟ୍ ଗ୍ରହଣ ହେଉଥିବା ଅଞ୍ଚଳରେ କେନ୍ଦ୍ରୀୟ ସଶକ୍ତ ବଳ ସମେତ ପର୍ଯ୍ୟାପ୍ତ ସ୍କରକ୍ଷାବଳ ମୁତୟନ କରାଯାଇଛି ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଟୁଘନର କୌଣସି ସ୍ବଚନା ଉପରେ ତାତ୍କାଳ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତି ଜିଲ୍ଲାରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଜଏଣ୍ଟ ରେଜିଷ୍ଟାନ୍ନ ଲିଡରସିପ୍ ଜେଆର୍ଏଲ୍ ନିର୍ବାଚନ ଅନୁଷ୍ଠିତ ହେଉଥିବା ସବୁ ଅଞ୍ଚଳରେ ଆଜି ବନ୍ଦ ଡାକରା ଦେଇଛି

ଏହାଛଡ଼ା ଏହି ଦଳ ବିଭିନ୍ନ ରାଜନୈତିକ ଦଳ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରର ପ୍ରତିନିଧିମାନଙ୍କ ସହ ମଧ୍ୟ ଆଲୋଚନା କରିବ କମିଶନଙ୍କର ଗସ୍ତ ଶେଷ ହେବା ପୂର୍ବରୁ ସ୍ଥାନୀୟ ତୋଫେମା ପର୍ଯ୍ୟଟନ ଗ୍ରାମକୁ ଆସନ୍ତା ଗୁରୁବାର ଦିନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି

ଜଷ୍ଟିସ୍ ମଦନ ବି ଲୋକୁର୍ ଏବଂ ଜଷ୍ଟିସ୍ ଦୀପକ ଗୁପ୍ତାଙ୍କ ବେଞ୍ଚ କହିଛନ୍ତି ଅଭିଯୋଗ ଉପରେ ପଦକ୍ଷେପ ନେଇନଥିବା ଅଧିକାରୀମାନଙ୍କ ବିରୁଦ୍ଧରେ ମକଦ୍ଦମା ଚାଲିବା ଆବଶ୍ୟକ

କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏ ସଂପର୍କରେ କାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ ପ୍ରଚଳିତ ସୁବିଧାକୁ ଅଧିକ ଉନ୍ନତ କରି ଆନ୍ତର୍ଜାତିକ ସ୍ତରର ସୂଚନା ଆଦାନ ପ୍ରଦାନ କରିବା ଲାଗି ଏହି ପ୍ରୋଟୋକଲ୍ରେ ବ୍ୟବସ୍ଥା କରାଯାଇଛି ସେହିଭଳି ଭାରତ ସମାନ ଅଂଶୀଦାର ଥିବା ବିଇପିଏସ୍ ପ୍ରକଳ୍ପର କାର୍ଯ୍ୟକାରିତା ଲାଗି ଆବଶ୍ୟକୀୟ ପରିବର୍ତ୍ତନ କରିବା ପାଇଁ ଏହି ପ୍ରୋଟୋକଲ୍ରେ ସମ୍ମତି ପ୍ରକାଶ ପାଇଛି